ସେ ମଧ୍ୟ 'ଇ ଗୋପାଲା' ଆପ୍ ର ଶ୍ରଭାରମ୍ଭ କରିବାର କାର୍ଯ୍ୟସ୍ଟଚୀ ରହିଛି ଏହି ଆପ୍କୁ କୃଷକମାନେ ସିଧାସଳଖ ବ୍ୟବହାର କରିପାରିବେ ଏହି ଅବସରରେ ବିହାରର ମହ୍ୟପାଳନ ଓ ପଶୁ ପାଳନ କ୍ଷେତ୍ରରେ ଆହୁରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ପ୍ରଧାନମନ୍ତ୍ରୀ ମହ୍ୟ ସମ୍ପଦା ଯୋଜନା ଦେଶରେ ମହ୍ୟପାଳନ କ୍ଷେତ୍ରରେ ସ୍ଥାୟୀ ବିକାଶ ହାସଲ ପାଇଁ ସରକାରଙ୍କର ଏକ ପ୍ରମ୍ରଖ ଯୋଜନା

ଯେଉଁସବୁ କ୍ଷେତ୍ରରେ ଗରିବ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେହିସବୁ କ୍ଷେତ୍ରରେ ସେମାନଙ୍କ ପାଇଁ ସରକାର ନୂଆ ନୂଆ ଯୋଜନାମାନ ପ୍ରଶୟନ କରିଛନ୍ତି

ଶ୍ରୀ ମୋଦୀ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଗରିବ ଲୋକମାନେ ସେମାନଙ୍କର କାର୍ଯ୍ୟ ଯେଭଳି ପୁନର୍ବାର ଆରମ୍ଭ କରିପାରିବେ ସେଥିପାଇଁ ସେମାନଙ୍କୁ ସାହାଯ୍ୟ କରିବା ହେଉଛି ଏହି ଯୋକନାର ମୂଳ ଲକ୍ଷ୍ୟ ଏଥିପାଇଁ ସେମାନଙ୍କୁ ସହଜରେ ପାଣ୍ଠି ଯୋଗାଇ ଦିଆଯାଉଛି ଲକ୍ଷ ଲକ୍ଷ ବୁଲାବିକାଳି ଏହି ଯୋଜନାରୁ ଉପକୃତ ହୋଇଛନ୍ତି ସ୍ୱନିଧି ଯୋଜନା ବିଷୟରେ ଉଲ୍ଲ୍ରେଖ କରି ଶ୍ରୀ ମୋଦୀ କହିଛନ୍ତି ଏହି ଯୋଜନାରେ ସେମାନଙ୍କୁ ସମ୍ପର୍ଣ୍ଣ ସୁଧ ଛାଡ଼ କରାଯାଉଛି

ବୁଲାବିକାଳିମାନଙ୍କୁ ଡିଙ୍ଗିଟାଲ୍ ବ୍ୟବସ୍ଥାର ସୁବିଧା ପହଞ୍ଚାଇବା ବିଷୟ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନଙ୍କ ପାଇଁ ଅନ୍ଲାଇନ୍ ମାଧ୍ୟମରେ ମାଲ ଯୋଗାଇବା ବିଷୟରେ ବିଚାର କରାଯାଉଛି ବ୍ୟାଙ୍କ୍ ଓ ଡିଜିଟାଲ୍ ପେମେଣ୍ଟ ସଂସ୍ଥାଗୁଡ଼ିକ ସହ ମିଳିତ ଉଦ୍ୟୋଗରେ ବୁଲାବିକାଳିମାନଙ୍କ ପାଇଁ ଏକ ନୂଆ ପ୍ରକ୍ରିୟା ଆରମ୍ଭ କରାଯାଇଛି ଗରିବ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ୟ ଯୋଜନାଗୁଡ଼ିକ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସହରରେ ଗରିବ ଲୋକମାନଙ୍କୁ ଶସ୍ତାରେ ରହିବାର ସୁବିଧା ପ୍ରଦାନ କରିବା ଲାଗି ସରକାର ଏକ ନ୍ତଆ ଯୋଜନା ଆରମ୍ଭ କରିଛନ୍ତି 'ଏକ ଦେଶ ଏକ ରେସନ୍କାର୍ଡ' ଯୋଜନା ମଧ୍ୟ ଦେଶର ଯେକୌଣସି ଭାଗର ଗରିବ ଲୋକମାନଙ୍କ ସେମାନଙ୍କର ରେସନ୍ ପାଇବାରେ ସାହାଯ୍ୟ କରୁଛି

ମଧ୍ୟପ୍ରଦେଶରୁ ସର୍ବାଧିକ ସଂଖ୍ୟକ ଆବେଦନ ଗ୍ରହଣ କରାଯାଇଥିବାର ଜଣାପଡ଼ିଛି ରାଫେଲ୍ ଅମ୍ଘାଲାସ୍ଥିତ ବାୟୁସେନା ଘାଟିଠାରେ ଆକି ଅତ୍ୟାଧୁନିକ ଲଢୁଆ ବିମାନ ରାଫେଲ୍କ୍ ବିଧିବଦ୍ଧ ଭାବେ ଭାରତୀୟ ବାୟସେନାରେ ସାମିଲ୍ କରାଯିବ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ଫ୍ଲୋରେନ୍ସ୍ ପାର୍ଲି ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମ୍ରଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସ୍ତଚୀ ରହିଛି ସେହିପରି ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାଓଡ୍ ବାୟୁସେନା ମୁଖ୍ୟ ଏୟାର୍ ମାର୍ଶାଲ୍ ଆର୍କେଏସ୍ ଭଦୌରିଆ ପ୍ରତିରକ୍ଷା ସଚିବ ଡକ୍କର ଅଜୟ କୁମାର ଡିଆରଡିଓର ଅଧ୍ୟକ୍ଷ ଡକ୍କର ଜି ସତୀଶ ରେଡ୍ରୀଙ୍କ ସମେତ ପ୍ରତିରକ୍ଷା ମନ୍ତଶାଳୟ ତଥା ସଶସ୍ତ ବଳର ଅନେକ ଅଧିକାରୀଙ୍କ ସହ ଦେଶର କାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ ଇଏଏମ୍ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କର ସାଂଘାଇ ସହଯୋଗ ସଂଗଠନ ବୈଦେଶିକ ମନ୍ତ୍ରୀ ପରିଷଦ ଶୀଖର ବୈଠକରେ ଯୋଗ ଦେବାକୁ ମସ୍କୋକୁ ଦୁଇ ଦିନ ଗସ୍ତରେ ଯାଇଛନ୍ତି ଏହି ଶିଖର ବୈଠକରେ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତର ଆଦାନ ପ୍ରଦାନ ହେବ ବୈଦେଶିକ ମନ୍ତ୍ରୀ ରୁଷ ବୈଦେଶିକ ମନ୍ତ୍ରୀଙ୍କ ସମେତ ଅନ୍ୟ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ତାଙ୍କର କଥାବାର୍ତ୍ତା ହେବା ବିଷୟରେ ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣିତ ତଥ୍ୟ ମିଳି ନ ଥିଲେ ମଧ୍ୟ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ରୁଷ ଓ ଚୀନ୍ର ବୈଦେଶିକ ମନ୍ତ୍ରୀମାନେ ମସ୍କୋରେ ଏକ ଭୋଜିସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିବା ବିଷୟ ଏହି ସାମ୍ଧାଦିକ ସମ୍ମିଳନୀରେ କୁହାଯଇଛି ଗତ ସପ୍ତାହରେ ମସ୍କୋ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚୀନ୍ ପ୍ରତିପକ୍ଷ ସହ ଆଲୋଚନା କରିବା ପରେ ଭାରତର ଦ୍ୱିତୀୟ ମନ୍ତ୍ରୀ ଭାବେ ଡକ୍କର ଜୟଶଙ୍କର ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବେ ଭାରତ ଚୀନ୍ ସୀମାରେ ସମ୍ପ୍ରତି ଦେଖାଦେଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏହି ସାକ୍ଷାତ୍ ଆଲୋଚନା ଅନେକ ଗୁରୁତ୍ୱ ବହନ କରେ ସୂଚନାଯୋଗ୍ୟ ଏହା ହେଉଛି ଏସ୍ସିଓର ତୂତୀୟ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଆସନ୍ତା ନଭେୟରରେ ପ୍ରଥମ ଥର ଲାଗି ଏସ୍ସିଓର ସଦସ୍ୟ ରାଷ୍ଟ୍ର ମୁଖ୍ୟମାନଙ୍କ ବୈଠକ ଭାରତରେ ଅନ୍ନଷ୍ପିତ ହେବ

ଏହି ବୈଠକରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଫ୍ରାନ୍ବର ୟୁରୋପ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସେକ୍ରେଟେରୀ ଜେନେରାଲ୍ ଫ୍ରାନ୍ସୁଆ ଡିଲାତ୍ରେ ଓ ଅଷ୍ଟ୍ରେଲିଆ ବୈଦେଶିକ ବ୍ୟାପାର ଏବଂ ବାଣିଜ୍ୟ ସଚିବ ଫ୍ରାନ୍ସେସ୍ ଆଡାମ୍ସନ୍ ସହ ଅଧ୍ୟକ୍ଷତା କରିଥିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି କଥାବାର୍ତ୍ତାର ମ୍ରଖ୍ୟ ବିଷୟ ଥିଲା ତିନୋଟି ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ମଜବୁତ୍ କରିବା ଲକ୍ଷ୍ୟରେ ଏହି ବୈଠକ ଡକାଯାଇଥିଲା ପ୍ରତିବର୍ଷ ଏହି ବୈଠକ ଡକାଇବାକୁ ତିନୋଟି ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି ବୈଠକ ସମୟରେ ଅର୍ଥନୈତିକ ଓ ଅନ୍ୟାନ୍ୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସହଯୋଗ ବୃଦ୍ଧି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଛି ପିଏମ୍ କେଦାରନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କେଦାରନାଥ ଧାମରେ ଚାଲିଥିବା ବିକାଶମଳକ କାର୍ଯ୍ୟ ଓ ଏହାର ଭିତ୍ତିଭୂମିର ବିକାଶର ସମୀକ୍ଷା କରିଛନ୍ତି ତୀର୍ଥଯାତ୍ରୀଙ୍କୁ ସୁହାଇଲା ଭଳି ସେଠାରେ ପରିବେଶଧର୍ମୀ ସୁବିଧା ଓ ସୁଯୋଗ ସୂଷ୍ଟି କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି ଏହାଛଡ଼ା କେଦାରନାଥ ଓ ଏହାର ଆଖପାଖ ଅଞ୍ଚଳର ବିକାଶ ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ପିଏମ୍ ସାଉଦୀ କିଙ୍ଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସାଉଦି ଆରବର ରାଜା ସଲ୍ମନ୍ ବିନ୍ ଅବଦୁଲ୍ ଅଜିଜ୍ ଅଲ୍ ସାଉଦ୍ଙ୍କ ସହିତ ଟେଲିପୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରିଜନିତ ବିଶ୍ୱସ୍ତରୀୟ ସମସ୍ୟା ଉପରେ ଉଭୟ ଆଲୋଚନା କରିଥିବା କଣାଯାଇଛି ଏହାଛଡ଼ା ଭାରତ ଓ ସାଉଦି ଆରବ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଉଭୟ ସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଲାଗି ଏହାକୁ ଅଧିକ ସୁଦୂତ୍ କରିବା ଦିଗରେ ଦୁଇ ନେତା ନିଜର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି କରୋନା ମହାମାରୀ ସଂକ୍ରମଣ ସମୟରେ ସାଉଦି ଆରବରେ ଥିବା ଭାରତୀୟମାନଙ୍କୁ ସ୍ୱଦେଶକୁ ପଠାଇବା କ୍ଷେତ୍ରରେ ସ୍ଥାନୀୟ ସରକାରଙ୍କ ସହଯୋଗ ଲାଗି ଶ୍ରୀ ମୋଦି ରାଜା ସଲ୍ମନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି

ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିହା ରଶକୌଶଳ ଗ୍ରହଣ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି